ଉପସ୍ଥିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ

ଏକକ ସର୍ବବୃହତ୍ ଦଳ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଡି ବସିଥିଲା ତେଣେ ଶିବସେନା ସମାନସମାନ କ୍ଷମତା ବଣ୍ଟନ ସହ ଅଡେଇ ବର୍ଷ ଲେଖାଏଁ ଦୁଇଟି ଦଳ ମୁଖ୍ୟମନ୍ତ୍ରୀ ପଦ ରହିବାକୁ ଦାବି କରୁଥିଲା

ଶ୍ରୀ ମୋଦୀ ସୁଲତାନପୁର ଲୋଧିଠାରେ ବେର୍ ସାହିବ ଗୁରୁଦ୍ୱାରରେ ପ୍ରଜାର୍ଚ୍ଚନା କରିବେ କର୍ତ୍ତାରପୁର କରିଡ଼ର ଯାଞ୍ ଘାଟିକୁ ଲୋକାର୍ପିତ କରିବା ପରେ ଶ୍ରୀ ମୋଦୀ ଡେରାବାବା ନାନକ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏହି ଯାଞ୍ଚଘାଟି ଲୋକାର୍ପିତ ହେବା ପରେ ଭାରତୀୟ ତୀର୍ଥଯାତ୍ରୀମାନେ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ ଦର୍ଶନ କରିପାରିବେ

ଗୁରୁନାନକ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରୀ ହରସିମରତ କୌର ବାଦଲ ଆଜି ପଞ୍ଜାବର ସ୍କଲତାନପୁର ଳୋଧିଠାରେ ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନାକ ଦେବଜୀଙ୍କ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି ଗୁରୁ ନାନକ ଦେବୀଜୀଙ୍କ ଜୀବନୀ ଓ ବାଣିଗୁଡ଼ିକୁ ପ୍ରଦର୍ଶନୀରେ ସ୍ଥାନ ପାଇଛି

ଅଣସ୍ୱୀକୃତିପ୍ରାପ୍ତ କଲୋନୀଗୁଡ଼ିକର ଆବାସିକ କଲ୍ୟାଣ ସଂଘ ସଦସ୍ୟମାନଙ୍କ ସହ ଆଜି ନୂଆଦିଲ୍ଲୀରେ କଥାବାର୍ତ୍ତା ବେଳେ ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ଉଦୟ ଯୋଜନା ଅଧୀନରେ ଅଣସ୍ୱୀକୃତି ପ୍ରାପ୍ତ କଲୋନୀଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ମାଲିକାନା ଅଧିକାର ଦେବାର ବ୍ୟବସ୍ଥା ରହିଛି

ସେ କହିଛନ୍ତି ସବ୍କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସ ଆଭମୁଖ୍ୟରେ ଏହି ପଦକ୍ଷେପ ନିଆଯାଇଛି ଶ୍ରୀ ମୋଦୀ ପ୍ରତିନିଧିମାନଙ୍କୁ କହିଛନ୍ତି ଏ ସଂକ୍ରାନ୍ତୀୟ ଆଇନ୍ ଖୁବ୍ ଶୀଘ୍ର ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବ ଓ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ

ମ୍ନକ୍ତାର ଆବାସ୍ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଛନ୍ତି ଅଯୋଧ୍ୟା ସଂକ୍ରାନ୍ତ ରାୟକୁ ଭାରତର ସବୁ ବର୍ଗ ଓ ସମାଜର ଲୋକମାନେ ଗ୍ରହଣ କରିବେ ଏବଂ ସମ୍ମାନ ପ୍ରଦର୍ଶନ କରିବେ

କୋଚିଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାରେ ବେଳେ ଶ୍ରୀନକ୍ବୀ କହିଛନ୍ତି ବିଜୟକୁ ନେଇ ଉତ୍ସବ ପାଳିବାର ଆବଶ୍ୟକତା ନାହିଁ କି ପରାଜୟକୁ ନେଇ ଭାଙ୍ଗିପଡ଼ିବାର କିଛି ଆବଶ୍ୟକ ନାହିଁ ସେ କହିଛନ୍ତି କୌଣସି ପରିସ୍ଥିତିରେ ଦେଶର ଶାନ୍ତି ଓ ସଦ୍ଭାବନାକୁ ନ୍ୟସ୍ତ ସ୍ୱାର୍ଥଗୋଷୀର ଲୋକମାନେ କଦାପି ନଷ୍ଟ କରିପାରିବେ ନାହିଁ ସବୁ ଧର୍ମର ଲୋକମାନେ ଅଯୋଧ୍ୟା ରାୟକୁ ଗ୍ରହଣ କରିବେ ଏବଂ ଦେଶରେ ଶାନ୍ତି ଓ ଏକତା ବଜାୟ ରଖିବା ଆମର ସମସ୍ତଙ୍କ ଦାୟିତ୍ୱ ପୂର୍ବରୁ ଶ୍ରୀ ନକ୍ବୀ ଦକ୍ଷିଣ ଭାରତୀୟ ମୁଥାଭାଲି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ଓ କେନ୍ଦ୍ରୀୟ ୱାକଫ୍ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ ସିଜେ ୟୁପି ରାମ ଜନ୍କଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲା ଉପରେ ସୁପ୍ରିମ୍କୋର୍ଟ ରାୟ ଦେବା ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତରପ୍ରଦେଶ ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଆଜି ଏକ ବୈଠକରେ ମିଳିତ ହୋଇଥିଲେ ରାଜ୍ୟର ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଓ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ ଜଷ୍ଟିସ୍ ଗୋଗୋଇଙ୍କୁ ତାଙ୍କ ଚାୟରରେ ଭେଟିଥିଲେ ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନ ବିଚାରପତିଙ୍କ ନିମନ୍ତ୍ରଣ କ୍ରମେ ସେମାନେ ଏହି ବୈଠକରେ ଯୋଗ ଦେଇଥିଲେ

ସୁପ୍ରିମ୍କୋର୍ଟଙ୍କ ରାୟକୁ ସମ୍ମାନ କରିବା ସଙ୍ଗେ ସଙ୍ଗେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟର ନେତାମାନେ ଜନସାଧାରଣଙ୍କ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ପ୍ରକାର ଉତ୍ତେଜନାମୂଳକ ବିବୃତ୍ତି ନ ଦେବା ପାଇଁ ପାର୍ଟିର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ସିଏବିଏସ୍ଇସି ଏନ୍ସିଏମ୍ସି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଆଜି ଜାତୀୟ ସଂକଟ ପରିଚାଳନା କମିଟି ଏନ୍ସିଏମ୍ସିର ଏକ ବୈଠକରେ ଅଧ୍ୟକ୍ଷତା କରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଘର୍ଷିଝଡ଼ ବୁଲ୍ବୁଲ୍ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏହି ବାତ୍ୟା ଦ୍ୱାରା ପଣ୍ଟିମବଙ୍ଗ ଓଡ଼ିଶା ଉପକୂଳ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି ଉପସ୍ଥିତ ପରିସ୍ଥିତି ସମୀକ୍ଷା କରିବା ପରେ ଶ୍ରୀ ଗୌବା ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ମୃତାହତ ଓ ମୌଳିକ ଡାଞ୍ଚା ନଷ୍ଟକୁ ଏଡାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ସକାଶେ ଶ୍ରୀ ଗୌବା ଉଭୟ ରାଜ୍ୟକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି

ସମୁଦ୍ରରେ ଥିବା ମହ୍ୟଜୀବୀମାନେ ତୁରନ୍ତ କୁଳକୁ ଫେରି ଆସିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ଭାରତୀୟ ପାଣିପାଗ ବିଭାଗ କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଷିଝଡ଼ ବର୍ତ୍ତମାନ ଘନିଭୂତ ହୋଇଛି ଏବଂ ରବିବାର ଦିନ ବଡ଼ି ଭୋରରୁ ପଣ୍ଟିମବଙ୍ଗ ଉପକୃଳ ଅତିକ୍ରମ କରିବ

ସମୁଦ୍ରରେ ଦେଢ଼ ମିଟିର ଉଚ୍ଚତାରେ ଜୁଆର ଆସିବାର ମଧ୍ୟ ଆଶଙ୍କା କରାଯାଇଛି ଏଥିପାଇଁ ପଣ୍ଟିମବଙ୍ଗ ଓଡ଼ିଶା ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କୁହାଯିବା ସଙ୍ଗେ ସଙ୍ଗେ ଏସ୍ଡିଆର୍ଏଫ୍ ଓ ଅଗ୍ନିସେବା ବିଭାଗର ଟିମ୍ଗୁଡ଼ିକୁ ସଜାଗ ରଖାଯାଇଛି ମାଛ ଧରିବା ପାଇଁ ବାରଣ କରିବା ସଙ୍ଗେ ସଙ୍ଗେ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଛି

ଉପକୂଳରକ୍ଷୀ ବାହିନୀ ନୌବାହିନୀ ପଦାତିକ ବାହିନୀ ଓ ବିମାନ ବାହିନୀକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସକାଶେ ପପ୍ରତିରକ୍ଷା ମନ୍ତ୍ରଣାଳୟକ୍ତ କୃହାଯାଇଛି

ଆନ୍ତର୍ଜାତିକ ହକି ଫେଡେରେସନ ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି

ସ୍ୱିଜରଲ୍ୟାଣ୍ଡର ଲୌସେନାଠାରେ ଆନ୍ତର୍ଜାତିକ ହକି ଫେଡେରେସନ୍ର କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବ୍ୟାଡ୍ମିଣ୍ଟନ ଚୀନ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ସାତ୍ୱିକ ସାଇରାଜ୍ ରାଙ୍କି ରେଡ୍ଗୀ ଓ ଚିରାଗ୍ ସେଟ୍ଟୀଙ୍କ ପୁରୁଷ ଡବଲ୍ସ ଯୋଡ଼ି ଆସନ୍ତାକାଲି ସେମିଫାଇନାଲ୍ ମ୍ୟାଚ୍ରେ ଇଣ୍ଡୋନେସିଆର ମାର୍କୁସ୍ ଫର୍ଷାଲ୍ଡି ଗିଡିଓଁ ଓ କେଭିନ୍ ସଞ୍ଜୟାଙ୍କ ଯୋଡ଼ିକୁ ଭେଟିବେ